ଦିଲ୍ଲୀରୁ ଏହି ଟ୍ରେନ୍ଗୁଡ଼ିକ ଚଳାଚଳ ଆରମ୍ଭ କରିବ

ଆମେରିକାରେ ମୃତ୍ୟୁସଂଖ୍ୟା ସର୍ବାଧିକ

ଏହି ସଂଗ୍ରାମପାଇଁ ଆଗକୁ ପଡ଼ିଥିବା ପଥରେ ଅଗ୍ରସର ହୋଇ କରୋନା ସଂକ୍ରମଣକୁ ରୋକିବା ଏବଂ ସାମାଜିକ ଦୂରତା ସହିତ ସମସ୍ତ ପ୍ରକାର ସତର୍କତାମଳକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ଗତକାଲି ଭିଡ଼ିଓ କନ୍ଫରେନ୍ସିଂ କରିଆରେ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି ଗ୍ରାମୀଣ ଭାରତକୁ ଏହି ସଂକ୍ରମଣରୁ ମୁକ୍ତ ରଖିବାପାଇଁ ଆମକୁ ଧ୍ୟାନ ଦେବାକୁ ପଡ଼ିବ ସରକାରୀ ଭାବେ କୁହାଯାଇଛି ପ୍ରଧାନମନ୍ତ୍ରୀ ମନ୍ତ୍ରୀ କହିଛନ୍ତି ଧୀରେ ଧୀରେ କିନ୍ତୁ ନିର୍ଣ୍ଣିତ ଭାବେ ଦେଶର ବିଭିନ୍ନ ଭାଗରେ ଅର୍ଥନୈତିକ କାର୍ଯ୍ୟକଳାପ ଆରମ୍ଭ ହୋଇଛି ଏବଂ ଏହା ଆଗକୁ ଆହୁରି ଗତିଶୀଳ ହେବ କୋଭିଡ୍ ନାଇଣ୍ଟିନ୍ ମହାମାରୀର ମୁକାବିଲାପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଉଥିବା ସମସ୍ତ ପ୍ରକାର ପ୍ରୟାସକ୍ୱ କେନ୍ଦ୍ର ସରକାର ପ୍ରଶଂସା କରିଛନ୍ତି ଭୌଗୋଳିକ ଦୃଷ୍ଟିକୋଣରୁ ଏହି ମହାମାରୀର ସଂକ୍ରମଣ ଏବଂ ଅଧିକ ପ୍ରଭାବ ସ୍କଷ୍ଟ ପ୍ରତୀୟମାନ ହେଉଛି ଗତ କିଛି ସପ୍ତାହ ହେବ ଜିଲ୍ଲା ସ୍ତରରୁ ଅଧିକାରୀମାନେ ବିଭିନ୍ନ ପଦକ୍ଷେପ ଗ୍ରହଣ କରି ସଂକ୍ରମଣ ରୋକିବା ଦିଗରେ କାର୍ଯ୍ୟ କରୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍କର ହର୍ଷବର୍ଦ୍ଧନ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ ଚଳିତ ବର୍ଷ ମାର୍ଚ୍ଚ ମାସରୁ ଦେଶବ୍ୟାପୀ ଲକ୍ଡାଉନ୍ ଘୋଷଣା କରାଯିବା ପରିପ୍ରେକ୍ଷୀରେ ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କର ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହ ପଞ୍ଚମ ବୈଠକ ତୂତୀୟ ପର୍ଯ୍ୟାୟ ଲକ୍ଡାଉନ୍ର ଶେଷ ସପ୍ତାହରେ ଦେଶ ପହଞ୍ଚଥିବାବେଳେ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କର ଏହି ବୈଠକକୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବିବେଚନ କରାଯାଉଛି ଆଗାମୀ ଦିନପାଇଁ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିବା ନେଇ ଏଥିରେ ଆଲୋଚନା ହୋଇଥିଲା

ସେ କହିଛନ୍ତି କୌଣସି ବ୍ୟକ୍ତିଙ୍କଠାରେ କୋଭିଡ୍ ନାଇଷ୍ଟିନ୍ର ଲକ୍ଷଣ ଦେଖାଦେବା ମାତ୍ରେ ଏହାକୁ ନ ଲୁଚାଇ ତ୍ରରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ୍ କର୍ମକର୍ତ୍ତା କହିଛନ୍ତି ଆମେ କୋଭିଡ୍ ନାଇଷ୍ଟିନ୍ ବିପକ୍ଷରେ ଲଢୁଛୁ ସଂକ୍ରମିତ ଲୋକମାନଙ୍କ ବିରୋଧରେ ନୃହେଁ କୋଭିଡ୍ ନାଇଷ୍ଟିନ୍ରେ ସଂକ୍ରମିତ ବ୍ୟକ୍ତିମାନଙ୍କୁ ହସ୍ୱିଟାଲ୍ରୁ ଛଡ଼ାଯିବା ସଂକ୍ରାନ୍ତରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନୂଆ ନିର୍ଦ୍ଦେଶାବଳୀ କାରି କରିଥିବାର ସେ ଜଣାଇଛନ୍ତି ସେ କହିଛନ୍ତି ଏହି ନୂଆ ନୀତି ଅନୁସାରେ ଅତି ଅଳ୍ପ ସଂକ୍ରମିତ ବ୍ୟକ୍ତି ଓ ଅଧିକ ସଂକ୍ରମିତ ହୋଇ ନ ଥିବା ବ୍ୟକ୍ତିମାନଙ୍କୁ କୋଭିଡ୍ ନାଇଣ୍ଟିନ୍ ପରୀକ୍ଷା ବିନା ହସ୍କିଟାଲ୍ରୁ ଛଡ଼ାଯାଇ ପାରିବ କିନ୍ତୁ ଏହା ପୂର୍ବରୁ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ବିଷୟରେ ନିଣ୍ଠିତ ହେବାକୁ ପଡ଼ିବ ସେ କହିଛନ୍ତି ବିଶ୍ୱର ବହୁ ଦେଶ ସେମାନଙ୍କର ସଂକ୍ରମିତ ଲୋକମାନଙ୍କୁ ହସ୍କିଟାଲ୍ରୁ ଛାଡ଼ୁଥିବା ଘଟଣାକୁ ଭିଭି କରି ଭାରତ ଏହାର ନୀତିରେ ପରିବର୍ତ୍ତନ କରିଛି ବିଶ୍ୱର ଅନେକ ଦେଶ ସଂକ୍ରମିତମାନଙ୍କୁ ହିିିଟାଲ୍ରୁ ଛାଡ଼ିବା ସମୟରେ ସେମାନଙ୍କର ପରୀକ୍ଷା ଅପେକ୍ଷା ସେମାନଙ୍କଠାରେ ଦେଖାଦେଉଥିବା ଲକ୍ଷଣ ପ୍ରତି ଅଧିକ ଗୁରୁତ୍ୱ ଦେଉଛନ୍ତି ତେବେ ସେ ଏ କଥା ମଧ୍ୟ କହିଛନ୍ତି ଯେଉଁମାନେ ଘର ଭିତରେ ଅଲଗା ହୋଇ ରହିଛନ୍ତି ଓ ପୂଥକୀକରଣ କେନ୍ଦ୍ରଗୁଡ଼ିକରେ ରହିଛନ୍ତି ସେମାନଙ୍କ ପାଇଁ ଏହି ନୀତି ଲାଗୁ ହେବ ନାହିଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କର୍ମକର୍ତ୍ତା କହିଛନ୍ତି ଅନ୍ୟ ରାଜ୍ୟରେ ଅଟକି ରହିଥିବା ଶ୍ରମିକମାନେ ସଡ଼କ କିମ୍ବା ରେଳ ଧାରଣା କଡ଼େ କଡ଼େ ପାଦରେ ଚାଲିକରି ଯିବାରୁ ସେମାନଙ୍କୁ ଅଟକାଇବା ପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ମନ୍ତ୍ରଣାଳୟ ଚିଠି ଲେଖିଛି ସେ କହିଛନ୍ତି ସେମାନଙ୍କ ଲାଗି ଶ୍ରମିକ ସ୍କେଶାଲ୍ ଟ୍ରେନ୍ଗୁଡ଼ିକର ଚଳାଚଳ କରାଯାଉଛି ସେହିପରି ଡାକ୍ତରୀ ବୃତ୍ତିଧାରୀ ଏବଂ ପାରା ମେଡିକାଲ୍ ଷ୍ଟାଫ୍ଙ୍କ କାର୍ଯ୍ୟକ୍ଷେତ୍ରକୁ ଯାତାୟତ ବ୍ୟବସ୍ଥାକୁ ସୁଗମ କରିବାପାଇଁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ସେହିପରି ସମସ୍ତ ଘରୋଇ କ୍ଲିନିକ୍ ନର୍ସିଂହୋମ୍ ଏବଂ ପରୀକ୍ଷାଗାରଗୁଡ଼ିକୁ ଖୋଲିବାପାଇଁ ପରାମର୍ଶ ଦିଆଯାଇଛି ମନମୋହନ ସିଂହ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍କର ମନମୋହନ ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ତାଙ୍କୁ ଆଇସିୟୁରୁ ସ୍ୱତନ୍ତ ଓ୍ୱାର୍ଡ଼କୁ ସ୍ଥାନାନ୍ତର କରାଯାଇଛି ତେବେ ତାଙ୍କର କୋଭିଡ୍ ନାଇଷ୍ଟିନ୍ ଟେଷ୍ଟ ନେଗେଟିଭ୍ ରହିଛି ରବିବାର ସନ୍ଧ୍ୟାରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ନୂଆଦିଲ୍ଲୀର ଏମ୍ସ୍ରେ ଭର୍ତ୍ତି କରାଯାଇଥିଲା

ବିଭିନ୍ନ ଦଳର ନେତୃବୃନ୍ଦ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଅବଗତ ହେବା ପରେ ଆଶୁ ଆରୋଗ୍ୟ କାମନା କରିଛି

ସେଗୁଡ଼ିକ ମଧ୍ୟରୁ ଆଜିଠାରୁ ନୂଆଦିଲ୍ଲୀରୁ ଦିବ୍ରୁଗଡ଼ ଅଗରତାଲା ହାଓଡ଼ା ପାଟନା ବିଳାଶପୁର ରାଞ୍ଚି ଭୁବନେଶ୍ୱର ସିକନ୍ଦରାବାଦ ବେଙ୍ଗାଲୁରୁ ଚେନ୍ନାଇ ତିରୁବନନ୍ତପୁରମ୍ ମାଡ଼ଗାଓଁ ମୁମ୍ୟାଇ ସେଣ୍ଟ୍ରାଲ୍ ଓ ଅହମ୍ମଦାବାଦକୁ ଯାତ୍ରା କରିବ ନୃଆଦିଲ୍ଲୀରୁ ଜାମ୍ମୁକୁ ଯିବାକୁ ଥିବା ଟ୍ରେନ୍ଟି ବୁଧବାର ଦିନ ତାର ଗନ୍ତବ୍ୟ ପଥରେ ଯାତ୍ରା କରିବ

ଏହି ସ୍ୱତନ୍ତ୍ର ଟ୍ରେନ୍ଗୁଡ଼ିକରେ କେବଳ ପ୍ରଥମ ଦ୍ୱିତୀୟ ଏବଂ ତୂତୀୟ ଶ୍ରେଣୀ ଶୀତତାପ ନିୟନ୍ତିତ ବଗି ରହିଛି ତେବେ ଏହି ଟ୍ରେନ୍ଗୁଡ଼ିକର ଭଡ଼ା ନିୟମିତ ରାଜଧାନୀ ଟ୍ରେନ୍ର ଭଡ଼ା ଭଳି ସମାନ ରହିଛି ଯାତ୍ରୀ ଭଡ଼ା ମଧ୍ୟରେ ଖାଦ୍ୟ ବାବଦ ଦେୟକୁ ବାଦ୍ ଦିଆଯାଇଛି ତେବେ ଆଇଆର୍ସିଟିସି ପକ୍ଷରୁ କିଛି ସୀମିତ ଖାଦ୍ୟପାନୀୟର ବ୍ୟବସ୍ଥା କରାଯିବ ଏଥିପାଇଁ ଯାତ୍ରୀଙ୍କୁ ଅତିରିକ୍ତ ଅର୍ଥ ଦେବାକୁ ପଡ଼ିବ ରେଳ ମନ୍ତ୍ରଣାଳୟ କହିଛି ଯାତ୍ରୀମାନଙ୍କୁ ସେମାନଙ୍କର ନିଜର ଖାଦ୍ୟ ଓ ପାନୀୟ ସାଙ୍ଗରେ ଆଣିବା ପାଇଁ ପରାମର୍ଶ ଦିଆଯାଇଛି ଏହି ଯାତ୍ରା ପାଇଁ କରେଣ୍ଟ ବୁକିଂ ତତ୍କାଳ ଓ ପ୍ରିମିୟମ୍ ତତ୍କାଳ ବୁକିଂକୁ ଅନୁମତି ଦିଆଯିବ ନାହିଁ ତେବେ ଯେଉଁ ଯାତ୍ରୀମାନଙ୍କ ପାଖରେ କନ୍ଫର୍ମ ଟିକେଟ୍ ଥିବ ସେମାନଙ୍କୁ ରେଳ ଷ୍ଟେସନ୍ରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ଯାତ୍ରୀମାନେ ଅତି କମ୍ରେ ଯାତ୍ରା ସମୟର ଦେଢ଼ ଘଣ୍ଟା ପୂର୍ବରୁ ଷ୍ଟେସନ୍ରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି ଷ୍ଟେସନ୍ରେ ପହଞ୍ଚିବା ପରେ ସେମାନଙ୍କର ଥର୍ମାଲ୍ ସ୍କ୍ରିନିଂ କରାଯିବ

ଏହା ପରେ ଆଉ ଟିକେଟ୍ କ୍ୟାନସଲେସନ୍ ପାଇଁ ଅନୁମତି ଦିଆଯିବ ନାହିଁ

ରେଳ ମନ୍ତ୍ରଣାଳୟ ସମସ୍ତ ଯାତ୍ରୀଙ୍କୁ ଆରୋଗ୍ୟ ସେତୁ ଆପ୍ ଡାଉନ୍ଲୋଡ୍ କରିବାକୁ ପରାମର୍ଶ ଦେଇଛି ଟ୍ରେନ୍ ଭିତରେ କୌଣସି କମ୍ବଳ କିମ୍ବା ବେଡ୍ସିଟ୍ ଯୋଗାଇ ଦିଆଯିବ ନାହିଁ ଯାତ୍ରୀମାନଙ୍କୁ ସେମାନଙ୍କର ନିକର ବେଡ୍ସିଟ୍ ଓ କମ୍ବଳ ପ୍ରଭୂତି ସାଙ୍ଗରେ ନେବାକୁ ହେବ ରେଳ୍ୱେ ଇ ଟିକେଟ୍ ଭାରତୀୟ ରେଳବାଇର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମନ୍ଦୀପ୍ ସିଂହ ଭାଟିଆ ଆକାଶବାଣୀକ୍ ଏକ ସ୍ୱତନ୍ତ୍ର ସାକ୍ଷାତ୍କାରରେ କହିଛନ୍ତି ଆଜିଠାର୍ ଆରମ୍ଭ ହେଉଥିବା ରେଳ ଚଳାଚଳ ସମୟରେ ଯାତ୍ରୀମାନଙ୍କ କେବଳ ଇ ଟିକେଟ୍ ପାଇଁ ଅନୁମତି ପ୍ରଦାନ କରାଯାଇଚି

ଯାତ୍ରୀମାନଙ୍କୁ ସ୍ୱାସ୍ଥ୍ୟ ଓ ପରିଷ୍କାରପରିଚ୍ଚନ୍ନତା ସମ୍ବନ୍ଧୀୟ ସମସ୍ତ ନୀୟମକାନୁନ୍କୁ କଡ଼ାକଡ଼ି ପାଳନ କରିବାକୁ ହେବ ଓ ଶାରୀରିକ ଦୂରତା ବକାୟ ରଖିବାକୁ ହେବ ପ୍ରବେଶ ଓ ପ୍ରସ୍ଥାନ ସମୟରେ ଏବଂ କୋଚ୍ ଭିତରେ ସେମାନଙ୍କୁ ହ୍ୟାଣ୍ଡ ସାନିଟାଇଜର୍ ଯୋଗାଇ ଦିଆଯିବ ରେଳ ଯାତ୍ରା ସମୟରେ ମାସ୍କ୍ ପିନ୍ଧିବାକୁ ବାଧ୍ୟତାମଳକ କରାଯାଇଛି ଯାତ୍ରୀମାନେ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପରେ ତାଙ୍କୁ ସମ୍ପ୍ରକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସମସ୍ତ ସ୍ୱାସ୍ଥ୍ୟଗତ ନିୟମାବଳୀ ପାଳନ କରିବାକୁ ହେବ ଟିକେଟ୍ ବୁକିଂ ଯାତ୍ରୀମାନଙ୍କର ପ୍ରବେଶ ଓ ଗମନାଗମନ ଏବଂ କୋଚ୍ ସେବା ସମ୍ୟନ୍ଧରେ ବିସ୍ତୂତ ଭାବେ ଜଣାଇବାକୁ ରେଳ ମନ୍ତ୍ରଣାଳୟକୁ କୁହାଯାଇଛି ଯାତ୍ରୀ ଏବଂ ରେଳ କର୍ମଚାରୀମାନଙ୍କୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶାବଳୀ ମାନିବା ସମ୍ପର୍କରେ ବାଧତାମୂଳକ କରାଯାଇଛି ଏବଂ ଏହା ସମସ୍ତଙ୍କୁ ଯୋଗାଇ ଦିଆଯିବା ସହ ସେ ସମ୍ପର୍କିତ ସ୍ବଚନା ପ୍ରଦାନ କରିବାକ୍ ରେଳ ମନ୍ତ୍ରଣାଳୟକ୍ କୃହାଯାଇଛି

ତେଣ୍ର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଏହି ସମୟସୀମା ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି କିନ୍ତୁ ଯେଉଁମାନେ ଅଦ୍ୟାବଧି ଆଧାର ସଂଯୋଗ କରି ନାହାନ୍ତି ସେମାନେ ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ଖାଦ୍ୟଶସ୍ୟ ପାଇପାରିବେ ଏବଂ ସେପର୍ଯ୍ୟନ୍ତ କୌଣସି ହିତାଧିକାରୀଙ୍କ ସେମାନଙ୍କ ଅଧିକାରରୁ ବଞ୍ଚତ କରାଯିବ ନାହିଁ ବୋଲି ସରକାର ସ୍ୱଷ୍ଟ କରିଛନ୍ତି କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରଣାଳୟ ପକ୍ଷର୍ ସବୁ ରାଜ୍ୟକ୍ତ ଏ ସଂକ୍ରାନ୍ତରେ ନିର୍ଦ୍ଦେଶନାମା କାରି କରାଯାଇଛି

ଆମେରିକା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି